କ୍ୟାମ୍ପେନିଂ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଖୁବ୍ କୋର୍ସୋର୍ରେ ଚାଲିଛି

ରାଜନୈତିକ ଦଳଗ୍ରଡ଼ିକର ବଡ଼ ବଡ଼ ନେତାମାନେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବା ଲାଗି ଦେଶର ବିଭିନ୍ନ ଭାଗରେ ନିର୍ବାଚନ ସଭା ଓ ର୍ୟାଲୀମାନ କରୁଛନ୍ତି ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ରତ୍ଲମ୍ଠାରେ ଏକ ନିର୍ବାଚନ ର୍ୟାଲୀରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ସରକାର ଆଦିବାସୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଗଠନ କରିଥିଲେ ସ୍ୱଗତ ବାଜପେୟୀଙ୍କ ପଦାଙ୍କ ଅନୁସରଣ କରି ବିକେପି ସର୍ବଦା ଆଦିବାସୀ ଇଲାକାରେ ଶିକ୍ଷା ଚିକିତ୍ସା ଓ ଜଳସେଚନ ଆଦି ସୁବିଧା ଯୋଗାଇ ଆସୁଛି ବିଭିନ୍ନ ସରକାରୀ ଯୋଜନା ବିଷୟ ଉଲ୍ଲେଖ କରି ସେଗୁଡ଼ିକରୁ ଲୋକମାନେ ବହୁ ମାତ୍ରାରେ ଉପକୃତ ହୋଇଥିବାର ସେ କହିଛନ୍ତି

ନ୍ନଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ ବାର୍ଭାଳାପ ବେଳେ ବରିଷ୍ଣ ନିର୍ବାଚନ କମିଶନର୍ ଉମେଶ ସିହ୍ନା କହିଛନ୍ତି ଏହି ପର୍ଯ୍ୟାୟରେ ବହୁସଂଖ୍ୟାରେ ମହିଳା ଓ ବରିଷ୍ଣ ନାଗରିକମାନେ ଆସି ମତଦାନ କରିଛନ୍ତି

ଏହି ସମୟରେ ପରିବର୍ତ୍ତନ କରାଗଲେ ନିର୍ବାଚନ କମିଶନ୍ଙ୍କୁ ଅସ୍ତ୍ରବିଧା ହେବ ବୋଲି ଖଣ୍ଡପୀଠ କହିଚ୍ଚନ୍ତି ଇସି ନୀତି ଆୟୋଗ ଚଳିତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଦ୍ୱାରା ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ନୀତି ଆୟୋଗଦ୍ୱାରା ତଥ୍ୟ ପ୍ରଦାନ କରାଯାଇ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରାଯାଇ ନାହିଁ ବୋଲି ନିର୍ବାଚନ କମିଶନ୍ କହିଛି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଉପନିର୍ବାଚନ କମିଶନର୍ ସନ୍ଦୀପ୍ ସକ୍ସେନା କହିଛନ୍ତି ନିର୍ବାଚନ କମିଶନ୍ ଏହି ଅଭିଯୋଗକୁ ଖାରଜ କରିଛି

ସେମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡା କହିଛନ୍ତି ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାକୁ କମିଶନ୍ ସମ୍ପର୍ଶ୍ଣ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ନିର୍ବାଚନରେ ନୈତିକତା ସମସ୍ତଙ୍କୁ ସାମିଲ୍ କରିବା ମତଦାନପାଇଁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିବା ଓ ସମସ୍ତଙ୍କର ଅଂଶଗ୍ରହଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ଏକ ସରକାରୀ ଇସ୍ତାହାର ଅନୁସାରେ ନିର୍ବାଚନ କମିଶନ୍ ର ବରିଷ୍ଣ କର୍ମକର୍ତ୍ତାମାନେ ନିର୍ବାଚନଙ୍କ କମିଶନ୍ଙ୍କ ଦାୟିତ୍ୱ ଓ ଭୂମିକା ବିଷୟରେ ବିଦେଶୀ ପ୍ରତିନିଧ୍ ଦଳଙ୍କୁ ଜଣାଇଛନ୍ତି ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରାଇବା ପାଇଁ ସମ୍ମୁଖୀନ ହେବାକୁ ପଡ଼ୁଥିବା ବିଭିନ୍ନ ଚ୍ୟାଲେଞ୍ଜ୍ ସେଗୁଡ଼ିକର ପରିଚାଳନା ଓ ନିର୍ବାଚନର ଆୟୋଜନ ଆଦି ବିଷୟରେ ମଧ୍ୟ ସେମାନଙ୍କୁ ବିସ୍ତୃତ ଭାବେ ବ୍ୟାଖ୍ୟା କରାଯାଇଛି ଡବ୍ଲ୍ୟୁବି ରିମୁଭ୍ଡ୍ ନିର୍ବାଚନ କମିଶନ୍ ପଶ୍ଚିମବଙ୍ଗର ବାଙ୍କୁଡ଼ା କିଲ୍ଲା ମାଜିଷ୍ଟ୍ରେଟ୍ ଉମାଶଙ୍କର ଏସ୍ଙ୍କୁ ତାଙ୍କ ପଦରୁ ହଟାଇଛନ୍ତି ତାଙ୍କ ସ୍ଥାନରେ ମୁକ୍ତା ଆର୍ଯ୍ୟଙ୍କୁ ନୂଆ ଜିଲ୍ଲା ମାଜିଷ୍ଟ୍ରେଟ୍ ନିଯୁକ୍ତ କରାଯାଇଛି ଆକି ସକାଳ ସୁଦ୍ଧା କାର୍ଯ୍ୟରେ ଯୋଗଦେବାପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ସେହି କିଲ୍ଲା ଗତକାଲି ମତଦାନ ଶେଷ ହୋଇଥିଲା ଉମାଶଙ୍କର ଶାସକ ତୂଶମୂଳ କଂଗ୍ରେସ ସପକ୍ଷରେ ପଦକ୍ଷେପ ନେଉଥିବାର ବିକେପି ଅଭିଯୋଗ କରିଥିଲା ଇତିମଧ୍ୟରେ ଉପନିର୍ବାଚନ କମିଶନର୍ ସୁଦୀପ୍ ଜୈନ୍ ଆଜି କୋଲକତାରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତତିର ସମୀକ୍ଷା କରିଛନ୍ତି

ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସେଗୁଡ଼ିକର ସମାଧାନ ଖୋକି ବାହାର କରିବାପାଇଁ ଏହି ବୈଠକ ମନ୍ତ୍ରୀମାନଙ୍କୁ ସୁଯୋଗ ପ୍ରଦାନ କରିବ ବୈଠକର ଆଜି ପ୍ରଥମ ଦିନରେ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ବରିଷ୍ଠ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଆଲୋଚନା ହେଉଛି ଆସନ୍ତାକାଲି ମନ୍ତ୍ରୀସରୀୟ ବୈଠକ ଅନୁଷ୍ଠିତ ହେବ

ସେଗୁଡ଼ିକ ମଧ୍ୟରେ ଚୀନ୍ ଦକ୍ଷିଣ ଆଫ୍ରିକା ବ୍ରାଜିଲ୍ ସାଉଦୀ ଆରବ ଟର୍କୀ କାଜାଖସ୍ତାନ ଓ ବାଂଲାଦେଶ ରହିଛନ୍ତି

ଇସି ଗିରିରାଜ୍ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂ ବିହାରର ବେଗୁସରାଇ ଜିଲ୍ଲାରେ ନିର୍ବାଚନ ପ୍ରଚାର ସମୟରେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ୍ ତାଙ୍କର ଭର୍ସନା କରିଛି କମିଶନ୍ ତାଙ୍କର ମନ୍ତବ୍ୟକୁ ନିନ୍ଦା କରି ନିର୍ବାଚନ ଆଚରଣ ବିଧି ବଳବଉର ଥିବା ସମୟରେ ସାବଧାନତାର ସହ ବିବୃଭି ଦେବାକୁ କହିଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାକ୍ ଏହି ଦଳର ନେତୃତ୍ୱ ନେଉଛନ୍ତି ସେମାନେ ଆଜି ଓ ଆସନ୍ତାକାଲି ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରିବେ ବୁଧବାର ଦିନ କେନ୍ଦ୍ରୀୟ ଟିମ୍ ରାଜ୍ୟ ମୁଖ୍ୟ ସଚିବ ଏ ପି ପାଢ଼ୀଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କ ସହ ବୈଠକରେ ଆଲୋଚନା କରିବେ ଶକ୍ତି ସଚିବଙ୍କ ନେତୃତ୍ୱରେ ଆଉ ଏକ କେନ୍ଦ୍ରୀୟ ଟିମ୍ ଆକି କ୍ଷତିଗ୍ରସ୍ତ ଅଞ୍ଚଳଗ୍ରଡ଼ିକୃ ଗସ୍ତ କରି ବିଦ୍ୟୁତ୍ ଓ ତତ୍ସମ୍ୟନ୍ଧୀୟ କ୍ଷେତ୍ରର ବାତ୍ୟାରେ ଘଟିଥିବା କ୍ଷୟକ୍ଷତିର ଅଟକଳ କରିବେ ଏହି ଟିମ୍ କେନ୍ଦ୍ର ସରକାରଙ୍କ ତାଙ୍କର ରିପୋର୍ଟ ଦାଖଲ କରିବେ ଭିପି ଆଇସିଏସ୍ଏସ୍ଆର୍ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାଗ୍ରଡ଼ିକର ସମାଧାନ ପାଇଁ ଗବେଷକମାନେ ନ୍ତଆ ନ୍ତଆ ସମାଧାନ ପନ୍ତା ସହ ଆଗେଇ ଆସିବା ଉଚିତ ନୂଆଦିଲ୍ଲୀରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦର ସୁବର୍ଣ୍ଣ ଜୟନ୍ତୀ ଉହବରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଣ ଦାରିଦ୍ର୍ୟ ଦୂରୀକରଣ ସହରାଞ୍ଚଳ ଗ୍ରାମାଞ୍ଚଳ ପାର୍ଥକ୍ୟ ଦୂରୀକରଣ ଓ କୃଷିକ୍ଷେତ୍ର ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନପାଇଁ ନୃଆ ନୃଆ ଉପାୟର ଆବଶ୍ୟକତା ରହିଛି

ଏସ୍ଏଲ୍ କଫ୍ୟୁ ଶ୍ରୀଲଙ୍କାରେ ଗତକାଲିଠାର୍ କିଛି ଅଞ୍ଚଳରେ ମୁସଲ୍ମାନ ସମ୍ପ୍ରଦାୟର ମସ୍କିଦ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ହେବାର୍ ଶ୍ରୀଲଙ୍କା ସରକାର ବହୁ ସାମାଜିକ ଗଣମାଧ୍ୟମ ସାଇଟ୍କୁ ଅସ୍ଥାୟୀ ଭାବେ ବନ୍ଦ୍ ରଖିଛନ୍ତି

ସେହି ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ମୁସଲ୍ମାନ ସମ୍ପ୍ରଦାୟର ବ୍ୟାବସାୟିକ ପ୍ରତିଷ୍ଠାଗୁଡ଼ିକ ଉପରେ ଆକ୍ରମଣ ପାଇଁ ପୂର୍ବରୁ ପୁଲିସ୍ କିଛି ଲୋକଙ୍କୁ ଗିରଫ କରିଥିଲା